ମାଓ ଉପଦ୍ଦୁତ ଅଞ୍ଞଳରେ ନିର୍ବାଚନ ସମୟରେ ପରିବର୍ଭନ

ଆଜି ମଧ୍ଧ ଦଳରୁ ଇସ୍ତଫା ଦେବା ଏବଂ ଅନ୍ୟ ଦଳରେ ଯୋଗଦେବା କାର୍ଯ୍ୟକ୍ରମ ପୂର୍ବବତ୍ କାରି ରହିଛି

ସମ୍ମକ୍ତ ଅଞ୍ଞଳଗୁଡ଼ିକ ମାଓ ଉପଦ୍ରତ ଏବଂ ଦୁର୍ଗମ ହୋଇଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି

ସଙ୍ଗଠନର କର୍ମକର୍ତା ଓ ଚାଷୀମାନେ ଧାନବସ୍ତା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସି ରହିଛନ୍ତି